ଏଥରେ କ୍ୟାବିନେଟ୍ ବୈଠକ କୃଷି କ୍ୟାବିନେଟ୍ ଏବଂ ଐତିହ୍ୟ କ୍ୟାବିନେଟ୍ ବୈଠକ ସ୍ଥାନିତ ହୋଇଛି

ସେହିପରି କୃଷି ଏବଂ ଐତିହ୍ୟ ସମ୍ପର୍କିତ କେତେକ ଯୋଜନା ବିଷୟରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ଏବେ ମଧ ଜିଲ୍ଲାର ଅନେକ ଅଞଳରେ ଲୋକେ ବନ୍ୟାଜଳ ଘେରରେ ରହିଛନ୍ତି

ଏହି ପରିଦର୍ଶନ ସମୟରେ ସେ ମହାକାଳପଡ଼ା ବ୍ଲକ୍ର ପରକୁଳା ଏବଂ ଡେରାବିଶ୍ ବ୍ଲକ୍ର ବିନ୍ୟା ବିପନ୍ନଙ୍କୁ ଭେଟିଛନ୍ତି ରାଜ୍ୟ ସରକାର ବନ୍ୟାବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତିରେ ସହାୟତା ଯୋଗାଇ ଦେବାପାଇଁ ଶ୍ରୀ ପଣ୍ତା ଦାବି କରିଛନ୍ତି

ପରେ ମାର୍ଶାଘାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ ବା ପରେ ଅଗ୍ନିଶମ ବିଭାଗଦ୍ୱାରା ନିଆଁକୁ ଆୟଉ କରାଯାଇଥିଲା ଘଟଣାସ୍ତୁଳରେ ପରିସ୍ଚିତି ଉଉଜନାପର୍ଶ୍ୱ ରହିଥିବାରୁ ପୁଲିସ୍ ପକ୍ଷରୁ କଡ଼ା ସ୍ବରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି

ସେହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼ ସୁନ୍ଦରଗଡ଼ ଝାରସୁଗୁଡ଼ା ନୂଆପଡ଼ା ନବରଙ୍ଗପୁର ବଲାଙ୍ଗିର କଳାହାଣ୍ଡି ରାୟଗଡ଼ା ମାଲକାନଗିରି କୋରାପୁଟ ଓ ସୁବର୍ଷପୁର